ଏହି ଅବସରରେ ରାଷ୍ଟ୍ରପତି ପାର୍ଲାମେକ୍କର ସେକ୍ଟ୍ରାଲ୍ ହଲ୍ରୁ ଭିଡ଼ିଓ କନଫରେନ୍ବିଂ ମାଧ୍ଧମରେ ଏକ ଡିଜିଟାଲ୍ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ

ପରେ ଉପସ୍ତିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଣିଧାନ ଦିବସ ଶପଥପାଠ କରାଇଥିଲେ କାର୍ଯ୍ୟକ୍ରମରେ ପୋଲିସ କାର୍ଯ୍ୟାଳୟର ବହୁ ବରିଷ ଅଧିକାରୀମାନେ ଶପଥପାଠ କରିଥିଲେ

ବିଜେଡି ସଭ୍ୟ ଅନନ୍ତ ଦାସଙ୍କ ଏକ ପ୍ରଶ୍ମର ଉଉରେ ଗ୍ରାମ ଉନ୍ନୟନ ମନ୍ତୀ ସୁଶାନ୍ତ ସିଂହ କହିଥିଲେ ସବୁ ରାଜସ୍ୱ ଗ୍ରାମ ଓ ଚିହ୍ବଟ ପଡା ଗ୍ରାମକୁ ସବୁଦିନିଆ ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଛି ପ୍ରଧାନମନ୍ତୀ ଗ୍ରାମ୍ୟ ସଡକ ଯୋଜନାର ମୂଳଆଭିମୁଖ୍ୟ

ଏଥର ମଧ ଖେଳ ସମୟରେ ଷ୍ଟାଡିୟମ ଭିତରକୁ ପାଶିବୋତଲ ପ୍ଲାଷ୍ଟିକ ଟାବଲେଟ୍ ଖାଦ୍ୟ ପୁଡିଆ ଇତ୍ୟାଦି ଉପରେ କଟକଣା ଲାଗୁ କରାଯାଇଛି